ବାତ୍ୟା ଯୋଗୁଁ କୃଷି ଉପାଦନ କମ୍ ହୋଇଥିବାର୍ ରାକ୍ୟର ଅଭିବୃଦ୍ଧି ହାର ହ୍ରାସ ପାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି

ବିଧାନସଭାରେ ବିଧାୟକମାନେ ପଚାରୁଥିବା ପ୍ରଶ୍ନ ଠିକ୍ ଭାବେ ତାଲିକାଭୁକ୍ତ ହେଉ ନ ଥିବା ଅଭିଯୋଗ ଆଶି ବିଜେପି ବିଧାୟକମାନେ ଗୃହରେ ହଟ୍ଟଗୋଳ କରିବାକୁ ଆଜି ପ୍ରଶ୍ନକାଳ ଚାଲି ପାରି ନ ଥିଲା

ଏଥିରେ ଅନୁସୂଚିତ ଜାତି ଜନକାତି ପୂର୍ତ୍ତ ଓ ଉଚଶିକ୍ଷା ବିଭାଗର ପ୍ରସ୍ତାବକୁ ମଞ୍ଚୁରୀ ମିଳିଛି ସେହିଭଳି ସାଧାରଣ ପ୍ରଶାସନ ଓ ପଛୁଆ ବର୍ଗ ପାଇଁ ଗୁରୁତ୍ୱପୂର୍ଶ୍ଣ ନିଷ୍ବଭି ହୋଇଥିବା ଜଣାପଡିଛି

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତୀ ପ୍ରତାପ ଚନ୍ଦ୍ର ଷଡଙଙୀ ଏବଂ ବିଜେପି ରାକ୍ୟ ସଭାପତି ସମୀର ମହାନ୍ତି ଯୋଗଦେଇଛନ୍ତି

ସେଠାରେ ସେ ବିଶ୍ୱବିଦ୍ୟାଳୟର ଭିତ୍ତିଭ୍ରମି ଯାଞ କରିବା ସହ ଛାତ୍ରାବାସ ବୁଲିଦେଖ୍ଥିଲେ

ତେବେ ଉପକ୍ଳ ଓଡିଶାରେ ଘନ କୁହୁଡି ଜାରି ରହିଛି